ଟ୍ରମ୍ପ ଇଣ୍ଡିଆ ଷ୍ଟେଟ୍ମେଣ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭୂୟସୀ ପ୍ରଶଂସା କରି କହିଛନ୍ତି ତାଙ୍କର ଭାରତ ଗସ୍ତକୁ ସେ ଉତ୍କଶ୍ଚାର ସହ ଅପେକ୍ଷା କରିଛନ୍ତି ଗତ ରାତିରେ ଓ୍ୱାଶିଂଟନ୍ସ୍ଥିତ କଏଣ୍ଟ୍ ବେସ୍ ଆଶ୍ର୍ୟଜ୍ଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଟ୍ରମ୍ପ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜଣେ ଘନିଷ୍ଠ ମିତ୍ର ଭାରତ ଆମେରିକା ବାଣିଜ୍ୟ ବୁଝାମଣା ସଂକ୍ରାନ୍ତରେ ଶ୍ରୀ ଟ୍ରମ୍ପ କହିଛନ୍ତି ଦୁଇଦେଶ ମଧ୍ୟରେ ଏକ ବୃହତ ଦ୍ୱିପକ୍ଷୀୟ ବାଣିଜ୍ୟ ସହାୟତା ରାଜିନାମା ସ୍ୱାକ୍ଷରିତ ହେବାକୁ ଯାଉଛି କିନ୍ତୁ ଏହା ପରେ କରାଯିବ ଆମେରିକା ରାଷ୍ଟ୍ରପତି କହିଛନ୍ତି ଆସନ୍ତା ନଭେମ୍ବର ମାସରେ ହେବାକୁଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ବୁଝାମଣା ହୋଇପାରିବ କି ନାହିଁ ଏ ବିଷୟରେ ସେ ନିଶ୍ଚିତ ନୁହନ୍ତି

ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଶ୍ରୀ ଟ୍ରମ୍ପ ଆସି ପହଞ୍ଚବା ପରେ ବିମାନ ବନ୍ଦରଠାରେ ତାଙ୍କୁ ସାମରିକ ଅଭିବାଦନ ଦିଆଯିବ ଅହମ୍ମଦାବାଦ ବିମାବନ୍ଦରରେ ପହଞ୍ଚବା ପରେ ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଥମେ ସାବରମତୀ ଗାନ୍ଧି ଆଶ୍ରମ ଗସ୍ତ କରିବେ ସାବରମତୀ ଆଶ୍ରମକୁ ଏହି ସ୍ୱଳ୍ପ ଗସ୍ତ ପରେ ଉଭୟ ନେତା ନବନିର୍ମିତ ମୋଟେରା ଷ୍ଟାଡିୟମ୍ରେ ପହଞ୍ଚବେ ସେଠାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ଆମ ହମ୍ମଦାବାଦ ସମ୍ଭାଦଦାତା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି ଜେକେ ଏନ୍କାଉଣ୍ଟର ଜାମ୍ମୁ ଓ କାଶ୍ମୀର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ଆଜି ସକାଳେ ନିରାପତ୍ତା ବାହିନୀ ଯବାନ ସହ ସଂଘର୍ଷରେ ତିନିଜଣ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଛି ଜଣେ ବରିଷ୍ଣ ପୁଲିସ୍ ଅଧିକାରୀ ଆକାଶବାଣୀକୁ କହିଛନ୍ତି ସେହି ଅଞ୍ଚଳରେ ଗତକାଲି ରାତିରେ ଜାମ୍ମୁ ଓ କାଶ୍ମୀର ପୁଲିସ୍ ସେନା ଏବଂ ସିଆର୍ପିଏଫ୍ ପକ୍ଷରୁ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା

ଏହାର ଜବାବରେ ଯବାନଙ୍କ ପକ୍ଷରୁ ଗୁଳି ଚାଳନାରେ ଜାହାଙ୍ଗୀର ଅହମ୍ମଦ ୱାନୀ ହିଜିବୁଲ ମୁଜାହିଦ୍ଦିନର ଓ୍ୱକିର ଅମିନ ଏବଂ ଜୈସେ ମହମ୍ମଦର ରାଜା ଉମରର ମୃତ୍ୟୁ ଘଟିଛି ଏହି ସନ୍ତାସବାଦୀମାନେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ହୋଇଥିବାର ଜଣାପଡ଼ିଛି ଜେକେ ପଞ୍ଚାୟତ ପୋଲ୍ସ ଜାମ୍ମୁ ଓ କାଶ୍ମୀର ପଞ୍ଚାୟତ ଉପନିର୍ବାଚନକୁ ସୁରକ୍ଷା ଓ ଆଞ୍ଚଳିକ ରାଜନୈତିକ ଦଳର ଅନିଚ୍ଛା କାରଣରୁ ସ୍ଥଗିତ ରଖାଯାଇଛି

ଏପର୍ଯ୍ୟନ୍ତ ଉପନିର୍ବାଚନ ପାଇଁ ନୂଆ ତାରିଖ ଘୋଷଣା କରାଯାଇନାହିଁ କାମ୍ମୁ ଓ କାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର ଗତକାଲି ଜାମ୍ମୁରେ ରାଜନୈତିକ ଦଳମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ମତାମତ ଶୁଣିଛନ୍ତି

ସୁରକ୍ଷା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇରୁ ତିନି ସପ୍ତାହ ପର୍ଯ୍ୟନ୍ତ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି ଜେକେ ପ୍ରୋଜେକୁସ ଜାମ୍ମୁ କାଶ୍ମୀର ରାଜ୍ୟପାଳଙ୍କ ଉପଦେଷ୍ଟା ଆର୍ଆର୍ ଭଟ୍ଟନାଗର ହେଲ୍ଥ ଓ ଡାକ୍ତରୀଶିକ୍ଷା ବିଭାଗର ବଡ଼ବଡ଼ ପ୍ରକଳ୍ପଗୁଡ଼ିକର କାର୍ଯ୍ୟର ଅଗ୍ରଗତିକୁ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ବିକାଶ ସହାୟତା ଅଧୀନରେ ବିଭିନ୍ନ ସଂସ୍ଥା ଦ୍ୱାରା ସେହି କାର୍ଯ୍ୟଗୁଡ଼ିକୁ କରାଯାଉଛି ଜାନ୍ମୁସ୍ଥିତ ପ୍ରଶାସନିକ ସଚିବାଳୟଠାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ବଡ଼ବଡ଼ ପ୍ରକଳ୍ପଗୁଡ଼ିକର ସ୍ଥିତାବସ୍ଥା ସଂପର୍କରେ ଏଥିରେ ଆଲୋଚନା ହୋଇଛି ସେହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ୱରାନ୍ଧିତ କରିବାକୁ ରାଜ୍ୟପାଳଙ୍କ ଉପଦେଷ୍ଟା ସଂପୃକ୍ତ ସଂସ୍ଥାଗୁଡ଼ିକର କାର୍ଯ୍ୟନିର୍ବାହୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜେକେ ଟିୱାଇଇପି ଜାମ୍ପୁର ନାଗ୍ରୋଟାସ୍ଥିତ ୟୁଥ୍ ହଷ୍ଟେଲ୍ରେ ସାତଦିନିଆ କ୍ଷାତୀୟ ସ୍ତରୀୟ ଆଦିବାସୀ ଯୁବା ଭାବବିନିମୟ କାର୍ଯ୍ୟକ୍ରମ ଜାରି ରହିଛି ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ଉଦ୍ଘାଟନୀ ଉତ୍ସବରେ ଝାଡ଼ଖଣ୍ଡ ଏବଂ ଓଡ଼ିଶାର ବିଭିନ୍ନ କିଲ୍ଲାର ପ୍ରତିଯୋଗୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

କୃଷକମାନଙ୍କୁ ପ୍ରତି ଦୁଇବର୍ଷରେ ଥରେ କମିର ଉର୍ବରତା ହାନି ସମସ୍ୟାର ସମାଧାନ ଯୋଗାଇଦେବା ହେଉଛି ଏହି ଯୋକ୍ତନାର ଲକ୍ଷ୍ୟ ଏହି ଯୋଜନା ଚାଷଜମିର ଉତ୍ପାଦକତା ବୃଦ୍ଧିକରି କୃଷକମାନଙ୍କୁ ଅତିରିକ୍ତ ଆୟ ସ୍ରନିଶ୍ଚିତ କରାଯାଇଥାଏ ଏହି ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି କୃଷକମାନେ ମୂଭିକା ସ୍ୱାସ୍ଥ୍ୟ ସଂପର୍କରେ ଜାଣିବା ଉଚିତ ସେ କହିଛନ୍ତି ଯଦି ମୃତ୍ତିକା ସ୍ପାସ୍ଥ୍ୟ ଠିକ୍ ନଥିବ ତେବେ କୃଷି ଉତ୍ପାଦନ ବୃଦ୍ଧି ପାଇବ ନାହିଁ ଶିବାଜୀ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଏକ ଟ୍ୱିଟ୍ ସନ୍ଦେଶରେ ଶ୍ରୀ ନାଇଡୁ କହିଛନ୍ତି ଛତ୍ରପତି ଶିବାଜୀ ମହାରାଜ ତାଙ୍କର ସାହସ ସୌର୍ଯ୍ୟ ଯୁଦ୍ଧକୌଶଳ ଉନ୍ନତ ଚିନ୍ତାଧାରା ମହିଳାମାନଙ୍କ ପ୍ରତି ସମ୍ମାନ ଓ ତାଙ୍କର ଅନନ୍ୟ ବ୍ୟକ୍ତିତ୍ୱ ପାଇଁ ବିଶ୍ୱବିଦିତ ଉପରାଷ୍ଟ୍ରପତି କହିଛନ୍ତି ଛତ୍ରପତି ଶିବାଜୀ ମହାରାଜଙ୍କର ଶାସନ ଭାରତୀୟ ଇତିହାସର ଏକ ଗୌରବମୟ ଅଧ୍ୟାୟ ସେ କହିଛନ୍ତି ଛତ୍ରପତି ଶିବାଜୀ ମହାରାଜଙ୍କର ମହାନ ଗୁଣଗୁଡ଼ିକ ବିଷୟରେ ଯୁବପିଢ଼ିକୁ ଶିକ୍ଷାଦେବା ତାଙ୍କ ପ୍ରତି ସବୁଠୁ ବଡ଼ ଶ୍ରଦ୍ଧାଞ୍ଚଳି ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ ବାର୍ଭାରେ କହିଛନ୍ତି ଭାରତମାତାର କଣେ ମହାନ୍ ସନ୍ତାନଙ୍କ ନିକଟରେ ସେ ନତମସ୍ତକ ହୋଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କର୍ଚ୍ଚ ନ୍ତି ସେ କହିଛନ୍ତି ଛତ୍ପତି ଶିବାଜୀ ମହାରାଜ ଏକାଧାରରେ ଜଣେ ସାହସ ଦୟାବାନ ଓ ଉତ୍ତମ ଶାସକ ଥିଲେ ଶ୍ରୀ ମୋଦି କହିଛନ୍ତି ଶିବାଜୀ ମହାରାଜଙ୍କ ଜୀବନୀ ଆମକୁ ସର୍ବଦା ଅନୁପ୍ରାଣିତ କରୁଥିବ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ କାୱଡେକର ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କୁ ଜଣେ ମହାନ୍ ଯୋଦ୍ଧା ଓ ଆଦର୍ଶ ଶାସକ ଭାବେ ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି ଶିବାଜୀ ମହାରାଜଙ୍କ ଶାସନର ଅନେକ ଦଶନ୍ଧି ପରେ ମଧ୍ୟ ଲୋକମାନେ ତାଙ୍କ ଯୋଗୁଁ ଅନୁପ୍ରାଣୀତ ହେଉଛନ୍ତି ରାମ ଜନ୍ମଭୂମି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ସଂପ୍ରର୍ଣ୍ଣ କରିବା ପାଇଁ କେନ୍ଦ୍ର ସରକାର ଏହି ଟ୍ରଷ୍ଟ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ଏହି ବୈଠକରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ତାରିଖ ଉପରେ ନିଷ୍ପଭି ନିଆଯିବ

ଇଣ୍ଡିଆ କରୋନା ଚୀନର କରୋନା ଭୂତାଣୁ ବ୍ୟାପିଥିବା ଓ୍ୱହାନ୍ରୁ ଦେଶର ନାଗରିକମାନଙ୍କୁ ଆଣିବା ପାଇଁ ଭାରତ ଆସନ୍ତାକାଲି ସେଠାକୁ ଏକ ସାମରିକ ବିମାନ ପଠାଉଛି

ସେମାନଙ୍କ ଶରୀରରେ କରୋନା ଭୂତାଣୁ ନଥିବାର ପରୀକ୍ଷାରୁ ଜଣାପଡ଼ିଥିଲା

ଏଫ୍ଏମ୍ ସୀତାରମଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚୀନରେ କରୋନା ଭୂତାଣୁ ସଂକ୍ରମଣ ପରେ ଭାରତୀୟ ଶିଳ୍ପଗୁଡ଼ିକ ପାଇଁ କଞ୍ଚାମାଲ ଯୋଗାଣରେ ସୃଷ୍ଟି ହୋଇଥିବା ଅସୁବିଧାଗୁଡ଼ିକ ସଫକ୍ରାନ୍ତରେ ସଚିବମାନଙ୍କ ସହ ଆଲୋଚନା କରିବେ ଗତ ସନ୍ଧ୍ୟାରେ ଅର୍ଥମନ୍ତ୍ରୀ ଉଦ୍ୟୋଗ କ୍ଷେତ୍ର ଓ ତତ୍ସମ୍ୟନ୍ଧୀୟ କ୍ଷେତ୍ରଗୁଡ଼ିକ ସହ ଏକ ବୈଠକରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଭାରତର ବାଣିଜ୍ୟ କ୍ଷେତ୍ର ପ୍ରତି ଦେଖାଦେଇଥିବା ଅସୁବିଧା ବିଷୟରେ ଆଲୋଚନା କରିଥିଲେ ଅର୍ଥମନ୍ତ୍ରୀ କହିଥିଲେ ସଚିବମାନଙ୍କ ସହ ବିଚାରବିମର୍ଶ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା କରାଯିବ ଓ ଯେତେଶୀଘ୍ର ସମ୍ଭବ ଏହାର ସମାଧାନ ବାହାର କରାଯିବ ଆଫଗାନ ପ୍ରେସିଡେଣ୍ଟ ଆଫଗାନିସ୍ଥାନ ନିର୍ବାଚନ କମିଶନ ଉପସ୍ଥିତ ରାଷ୍ଟ୍ରପତି ଆସ୍ରଫ ଘାନୀ ଦ୍ୱିତୀୟବାର ଲାଗି ଦେଶର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବାର ଘୋଷଣା କରିଛି କିନ୍ତୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲା ଅବଦୁଲା ନିର୍ବାଚନ ଫଳାଫଳକୁ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରି ନିଜକୁ ବିଜୟୀ ଘୋଷଣା କରିଛନ୍ତି ଏହାଫଳରେ ତାଲିବାନମାନଙ୍କ ସହ ଚାଲିଥିବା ଶାନ୍ତି ବୁଝାମଣା ପ୍ରତି ବିପଦ ସୃଷ୍ଟିହେବାର ସମ୍ଭାବନା ଦେଖାଦେଇଛି ଅବଦୁଲା କହିଚ୍ଚନ୍ତି ସେ ଏକ ସାମୃହିକ ସରକାର ସ୍ଥାପନ କରିବାକୁ ଯାଉଛନ୍ତି